ସଡ଼କ ରେଳ ଓ ବିମାନପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଛି

ପିଏମ୍ କୋରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ଙ୍କ ମଧ୍ୟରେ ଏବେ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ କଥାବାର୍ତ୍ତା ଚାଲିଛି ଦୁଇନେତା ଅନେକ ଦ୍ୱିପକ୍ଷ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି ଉଭୟ ଦେଶ ମଧ୍ୟରେ ସ୍ୱତନ୍ତ୍ର ଭାଗିଦାରୀ ସମ୍ପର୍କକୁ ଆଗକୁ ଆଗେଇ ନେବାପାଇଁ କଥାବାର୍ତ୍ତାରେ ଗୁରୁତ୍ୱ ଦିଆଯାଇଛି କଥାବାର୍ତ୍ତା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି

ଆଜି ସକାଳେ ଶ୍ରୀ ମୁନ୍ଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶ୍ରୀ ମୁନ୍ଙ୍କୁ ସମ୍ଭର୍ଦ୍ଧନା ଞ୍ଜାପନ କରିଥିଲେ ଆଜି ସଂଧ୍ୟାରେ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବେ ଗତବର୍ଷ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଶ୍ରୀ ମୁନ୍ଙ୍କର ଭାରତର ଏହା ପ୍ରଥମ ଗସ୍ତ

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସାୟିଧାନିକ ଖଣ୍ଡପୀଠ ନାଜ୍ ଫାଉଣ୍ଡେସନ ନାମକ ଏକ ଏନ୍ଜିଓକୁ ଏହି ମାମଲାରେ ଯୁକ୍ତି ବାଢ଼ିବାକୁ ଅନୁମତି ପ୍ରଦାନ କରିଛନ୍ତି ଅଦାଲତ କହିଛନ୍ତି ସଂଶୋଧନମୂଳକ ଆବେଦନ ଗୁଡ଼ିକର ପରିସର ସୀମିତ ହୋଇଥିବାରୁ ଅନ୍ୟଏକ ଖଣ୍ଡପୀଠ ତାହାର ଶୁଣାଶି କରିବେ ଜେକେ ଜୱାନ ଏନ୍ଜୋର୍ଡ ଜାମ୍ମୁ କାଶ୍ମୀରର ସୋପିଆଁ ଜିଲ୍ଲାରେ କୁଣ୍ଡଲନ ଗ୍ରାମଠାରେ ଚାଲିଥିବା ସଂଘର୍ଷରେ ତିନିଜଣ ଅଜ୍ଞାତ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ଗୁଳିବିନିମୟରେ ଦୁଇଜଣ ସେନାବାହିନୀ କ୍ରୱାନ ଓ ଡଜନେରୁ ଅଧିକ ଲୋକ ଆହତ ହୋଇଛନ୍ତି ଆଜି ସକାଳୁ ସନ୍ତାସବାଦୀ ଓ କୱାନମାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି ସନ୍ତାସବାଦୀମାନଙ୍କର ମୃତଦେହକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ ପୁଲିସ କହିଛି ଉଗ୍ରବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁପ୍ତ ଖବର ପାଇ ନିରାପତ୍ତାବାହିନୀ କୱାନମାନେ ସେହି ଗ୍ରାମକୁ ଚାରିପଟୁ ଘେରାଉ କରି ଖୋଜାଖୋଜି ଆରମ୍ଭ କରିଥିଲେ ଏହାପରେ ସନ୍ତାସବାଦୀମାନେ ଜୱାନମାନଙ୍କ ଉପରକୁ ଗୁଳି ଚଳାଇବାରୁ ଜୱାନମାନେ ପାଲଟା ଆକ୍ରମଣ କରିଥିଲେ ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ଗୁଳିବିନିମୟ ଜାରି ଥିଲା ପୂର୍ବରୁ ଗତ ରାତିରେ ଜୱାନମାନେ ଜୈସେ ମହଞ୍ଚନ୍ଦର ଜଣେ ସନ୍ତାସବାଦୀକୁ ଗିରଫ କରିଥିଲେ ସେହି ସନ୍ତାସବାଦୀର ନାମ ସମୀର ଅହମ୍ମଦ ସୋଫି ଓ ତା'ର ଘର ପୁଲୁବାମା କିଲ୍ଲାର କାକାପୁରା ଅଞ୍ଚଳରେ ବୋଲି ଜଣାପଡିଛି ପରବର୍ତ୍ତୀ ତଦନ୍ତ ପାଇଁ ତାହାକୁ ସୋଗାମ୍ ପୁଲିସକୁ ହସ୍ତାନ୍ତର କରାଯାଇଛି ପିଏମ୍ ରାଜନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିବସ ଅବସରରେ ତାଙ୍କୁ ଆଜି ଅଭିନନ୍ଦନ କଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ବିଜେପିର ଗଠନ ଓ ଏହାକୁ ମଜଭୂତ କରିବାରେ ତାଙ୍କର ଅବଦାନ ଅତ୍କଳନୀୟ ଶ୍ରୀ ମୋଦି କହିଛନ୍ତି ତାଙ୍କର ଅଭିଜ୍ଞତା ଓ ଦୂରଦୃଷ୍ଟି ସହାୟତାରେ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ବିଭିନ୍ନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି

ସିବିଆଇ ତା'ର ଯୁକ୍ତିରେ କହିଥିଲା ଶ୍ରୀ ଚିଦାୟରମଙ୍କୁ ଜେରା କରାଯିବା ସମୟରେ ସେ ସହଯୋଗ କରୁନାହାନ୍ତି ଓ ଜେରାକୁ ଏଡାଉଛନ୍ତି ହାଇକୋର୍ଟ ମଧ୍ୟ ଜେରାରେ ଓ ତଦନ୍ତରେ ସହଯୋଗ କରିବାକୁ ଶ୍ରୀ ଚିଦାମ୍ଘରମଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ଚିଦାୟରମ ତାଙ୍କର ଆଗୁଆ କାମିନ ଆବେଦନରେ ଆଇଏନ୍ଏକ୍ସ ମିଡିଆ ମାମଲାରେ ତାଙ୍କୁ ହଇରାଣ ହରକତ କରାଯାଉଥିବାର ଦୋଷାରୋପ କରିଥିଲେ ଯେତେବେଳେ କି ସେହି ମାମଲାରେ ତାଙ୍କର ନାମ ଅଭିଯୁକ୍ତ ତାଲିକାରେ ନାହିଁ

ମାମଲାର ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ କାର୍ତ୍ତି ଚିଦାୟରମ ଆଇଏନ୍ଏକ୍ସ ମିଡିଆର ତତ୍କାଳୀନ ନିର୍ଦ୍ଦେଶକ ଇନ୍ଦ୍ରାଶୀ ମୁଖାର୍ଜୀ ଓ ଆଇଏନ୍ଏକ୍ସ ନ୍ୟୁଜ୍ ନିର୍ଦ୍ଦେଶକ ପିଟର ମୁଖାର୍ଜୀ ଅଛନ୍ତି ମୁମ୍ଭାଇ ରେନ୍ ମୁମ୍ବାଇ ଓ ଏହାର ସହରତଳି ଥାଣେ କଲ୍ୟାଣ ଡୋୟିବିଲି ଅଇରୋଲି ଓ ପାଲଘର ଅଞ୍ଚଳରେ ଗତ ରାତିରୁ ପ୍ରବଳ ବର୍ଷା ଲାଗିରହିଛି

ପ୍ରବଳ ବର୍ଷା ଯୋଗୁଁ ରେଳ ଲାଇନ୍ରେ ପାଣି ଜମା ହୋଇ ରହିଛି ଓ ବସାଇ ରୋଡ ଏବଂ ବିରାର ଅଞ୍ଚଳରେ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି

ପଶ୍ଚିମ ରେଳବାଇ କର୍ମକର୍ତ୍ତାମାନେ କହିଛନ୍ତି ରେଳଲାଇନ୍ରୁ ପମ୍ପ ଯୋଗେ ପାଣି ନିଷ୍କାସନ କରିବାକୁ ଉଦ୍ୟମ ଜାରି ରହିଛି

ସହରକୁ ପାଣି ଯୋଗାଉଥିବା ତୁଳସୀ ହ୍ରଦ ଗତକାଲିଠାରୁ ବର୍ଷା ପାଣିରେ ଭରି ଯାଇଛି ମୁମ୍ବାଇର ଡବାବାଲାମାନେ ଆଜି ସେମାନଙ୍କର କାର୍ଯ୍ୟ ବନ୍ଦ ରଖିଛନ୍ତି ଗୁରୁବାର ପର୍ଯ୍ୟନ୍ତ ସେଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ସୁପ୍ରିମକୋର୍ଟ ଦିଲ୍ଲୀ ଗଭରମେଣ୍ଟ ଦିଲ୍ଲୀ ସରକାରଙ୍କ ବିଭିନ୍ନ କ୍ଷମତାର ପରିସର ସଂକ୍ରାନ୍ତରେ କରାଯାଇଥିବା ଆବେଦନ ଗୁଡ଼ିକର ଆସନ୍ତା ସପ୍ତାହରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆକି ରାଜି ହୋଇଛନ୍ତି ନିକଟରେ ସୁପ୍ରିମକୋର୍ଟର ଏକ ସାୟିଧାନିକ ଖଣ୍ଡପୀଠ ଦିଲ୍ଲୀ ଉପରାଜ୍ୟପାଳଙ୍କର ନିଷ୍ପଭି ନେବାର ସ୍ୱାଧୀନ କ୍ଷମତା ନାହିଁ ବୋଲି ରାୟ ଦେଇଥିଲେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଦିଲ୍ଲୀରେ ସରକାରୀ କାର୍ଯ୍ୟ ସମ୍ପାଦନାରେ ଅଚଳାବସ୍ଥା କାରି ରହିଛି ବୋଲି ଦିଲ୍ଲୀ ସରକାରଙ୍କ ଆବେଦନକୁ ବିଚାରକୁ ନେଇଛନ୍ତି ଏହାର ଏକ ଉପଯୁକ୍ତ ଖଣ୍ଡପୀଠଙ୍କ ଦ୍ୱାରା ବିଚାର ହେବା ଉଚିତ୍ ବୋଲି ମଧ୍ୟ ଦିଲ୍ଲୀ ସରକାର ତାଙ୍କର ଆବେଦନରେ ଉଲ୍ଲେଖ କରିଥିଲେ

ଚୀନ୍ ଇଣ୍ଡିଆ ଡ୍ରକ୍ସ ଭାରତରୁ ଚୀନ୍ ଆମଦାନୀ କରୁଥିବା ଔଷଧ ବିଶେଷ କରି କର୍କଟ ରୋଗର ଔଷଧ ଉପରୁ ଶୁଳ୍କ ହ୍ରାସ ପାଇଁ ଉଭୟ ଦେଶ ଏକ ରାଜିନାମାରେ ଉପନୀତ ହୋଇଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଙ୍ଗ ବେଜିଂରେ ସାମ୍ବାଦିକମାନଙ୍କୁ କହିଛନ୍ତି କର୍କଟ ରୋଗ ଔଷଧ ଉପରୁ ଶୁଲ୍କ ହ୍ରାସ ପାଇଁ ଉଭୟ ଦେଶ ଏକ ରାଜିନାମାରେ ପହଞ୍ଚଛନ୍ତି ଜୁଲାଇ ପହିଲାରୁ ଦୁଇଦେଶ ପରସ୍କରଠାରୁ ଆମଦାନୀ କରୁଥିବା ଅନେକ ସାମଗ୍ରୀ ଉପରୁ ଶୁଳ୍କ ହ୍ରାସ କରିଛନ୍ତି ଏହା ପୂର୍ବରୁ ଚତୁର୍ଥ ଏସୀୟ ପ୍ରଶାନ୍ତ ମହାସାଗରୀୟ ବାଣିକ୍ୟ ରାଜିନାମା ଆପ୍ତାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ପ୍ରବାସୀ ଦିବସ ଆସନ୍ତା ବର୍ଷ ଜାନୁୟାରୀ ମାସରେ ବାରାଣସୀଠାରେ ପରବର୍ତ୍ତୀ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ ଲକ୍ଷ୍ନୌଠାରେ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଏହି ତିନିଦିନିଆ ସମ୍ମିଳନୀର ବିଷୟବସ୍ତୁ 'ନବ ଭାରତ ଗଠନ ଦିଗରେ ପ୍ରବାସୀ ଭାରତୀୟମାନଙ୍କ ଭୂମିକା' ରହିବ ଏହି ସମ୍ମିଳନୀର ଅଂଶଗ୍ରହଣ କରିବାକୁ ପ୍ରବାସୀ ଭାରତୀୟମାନେ ବାରାଣସୀର ଗଙ୍ଗା ଆରତୀ ଆହ୍ଲାବାଦର କୁନ୍ନ ମେଳା ଓ ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଦେଖିବାର ସୁଯୋଗ ପାଇପାରିବେ

ଉଦ୍ଧାରକାରୀମାନେ ନିଖୋଚ୍ଚ ଲୋକମାନଙ୍କୁ ଖୋଜି ପାଇବା ପାଇଁ କାଦୁଅରେ ଖୋଳାଖୋଳି କରୁଛନ୍ତି ଗତ ସପ୍ତାହରେ ଏକ ଘୂର୍ଷ୍ଣିଝଡ଼ ଆସିବା ପରେ ଭୀଷଣ ବର୍ଷା ହୋଇଥିଲା ଓ ତାହା ଅନେକ ଦିନ ଜାରି ରହିଥିଲା ଫିଫା ଫିଫା ବିଶ୍ୱକପ୍ର ସେମିଫାଇନାଲ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି

ସେହିଭଳି ଟୁର୍ଣ୍ଣାମେଣ୍ଟର ତୂତୀୟ ସ୍ଥାନ ଲାଗି ଶନିବାର ଦିନ ସେଣ୍ଟ୍ ପିଟର୍ସବର୍ଗଠାରେ ମ୍ୟାଚ୍ ଅନୁଷ୍ଠିତ ହେବ